ବାଚସ୍କତି କେ ଆର୍ ରମେଶ କୁମାର ଶ୍ରୀ ୟେଦିୟୁରାସ୍କା ଉପସ୍ଥାପନ କରିଥିବା ଆସ୍ଥାସ୍ଟଚକ ଭୋଟ୍ ପ୍ରସ୍ତାବରେ ସେ ବିଜୟୀ ହୋଇଥିବାର ଘୋଷଣା କରିଥିଲେ ଆସ୍ଥାସଚକ ଭୋଟ୍ରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ବ୍ୟୟ ବରାଦ ବିଲ୍ ଓ ଅସ୍ଥାୟୀ ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ ପୂର୍ବରୁ ସଭାଗୃହର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଶ୍ରୀ ୟେଦିୟୁରାପ୍ପା ଏକ ଲାଇନ୍ ବିଶିଷ୍ଟ ଆସ୍ଥାସ୍ଟଚକ ଭୋଟ୍ ପ୍ରସ୍ତାବ ଆଗତ କରିଥିଲେ ଏକ ବିବୃତ୍ତିରେ ଶ୍ରୀ ୟେଦିୟୁରାସ୍କା କହିଛନ୍ତି ସେ ପ୍ରତିଶୋଧ ପରାୟଣ ରାଜନୀତି କରିବେ ନାହିଁ ଓ କ୍ଷମା କରିବା ଓ ଭୁଲିଯିବା ନୀତି ସହ କାର୍ଯ୍ୟ କରିବେ ସେ କହିଛନ୍ତି ଶାସନକଳ ସମ୍ପର୍ଶର୍ଣରୂପେ ଭୂଷୁଡ଼ି ପଡ଼ିଛି ଓ ଏହାକୁ ଠିକ୍ କରିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ କଂଗ୍ରେସ ନେତା ସିଦ୍ଦରମେୟା ଆସ୍ଥାସ୍ଟିଚକ ଭୋଟ୍ ପ୍ରସ୍ତାବର ବିରୋଧ କରିଥିଲେ ୟେଦିୟରାପ୍ସା ସରକାର ଅଣସାୟିଧାନିକ ଓ ଅନୈତିକ ବୋଲି ସେ ଯୁକ୍ତି ବାଢ଼ିଥିଲେ

ପୂର୍ବରୁ ସଭାରେ ମୁଖ୍ୟମନ୍ତ୍ରୀ ୟେଦିୟୁରାସ୍କା ଆସ୍ଥାସ୍ଟଚକ ଭୋଟ୍ରେ ବିଜୟୀ ହୋଇଥିଲେ ତାହାପରେ ସଭାରେ ବ୍ୟୟ ବରାଦ ବିଲ୍ ପାସ୍ ହୋଇଥିଲା ଶ୍ରୀ କୁମାର କହିଛନ୍ତି ସେ ବାଚସ୍କତି ପଦରୁ ଓହରି ଯିବାକୁ ନିଷ୍ପଭି ନେଇଛନ୍ତି ଉପବାଚସ୍କତି କ୍ରିଷା ରେଡ୍ଭୀଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି

ସେ କହିଛନ୍ତି ସଭାର ମର୍ଯ୍ୟାଦା ରକ୍ଷା କରିବାପାଇଁ ସେ ସର୍ବଦା କାର୍ଯ୍ୟ କରିଆସିଛନ୍ତି

ଆଜି ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହେଉଛି ସେ କହିଛନ୍ତି ବାଘମାନଙ୍କର ଗଣନା ସମସ୍ତ ଭାରତୀୟ ଓ ପ୍ରକୃତିକ୍ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଖୁସି ଆଶିଦେବ

ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ କାର୍ଯ୍ୟରତ ସବୃ ପକ୍ଷର ପ୍ରଶଂସା କରି ଏହି ସଫଳତା ହାସଲ ଦିଗରେ ଯେଭଳି ଭାବେ ସେମାନେ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ ସେ କହିଛନ୍ତି ସଙ୍କଳ୍ପ ସେ ସିଦ୍ଧି ର ଏହା ଏକ ଜ୍ୱଳନ୍ତ ଉଦାହରଣ

ପ୍ରଧାନମନ୍ତ୍ରୀ କହିଛନ୍ତି ବିକାଶ ଓ ପରିବେଶର ସଂରକ୍ଷଣ ମଧ୍ୟରେ ଉତ୍ତମ ସନ୍ତୁଳନତା ଆଣିବା ସମ୍ଭବପର ଭାରତ ଏହାର ନାଗରିକମାନଙ୍କପାଇଁ ଆହୁରି ଅଧିକ ବାସଗୃହ ନିର୍ମାଣ କରିବ ଓ ଏଥି ସଙ୍ଗେ ସଙ୍ଗେ ଦେଶର କୀବଜନ୍ତୁମାନଙ୍କ ପାଇଁ ସ୍ୱରକ୍ଷିତ ସ୍ଥାନ ପ୍ରସ୍ତତ କରିବ ଶ୍ରୀ ମୋଦି କହିଛନ୍ତି ଭାରତ ସାମ୍ବଦ୍ରିକ ଅର୍ଥନୀତି କ୍ଷେତ୍ରରେ ବିକାଶ ହାସଲ କରିବ ଓ ସାମୁଦ୍ରିକ ପରିବେଶରେ ଉନ୍ତି ଆଣିବା ଦିଗରେ କାର୍ଯ୍ୟ କରିବ ଏହାଫଳରେ ଦେଶ ଉଭୟ ଅର୍ଥନୈତିକ ଓ ପରିବେଶ କ୍ଷେତ୍ରରେ ସମ୍ବଦ୍ଧି ହାସଲ କରିପାରିବ

ବାଘମାନଙ୍କର ସଂରକ୍ଷଣ ଓ ସେମାନଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀର ସ୍ୱରକ୍ଷା ଦିଗରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମଳଲକ୍ଷ୍ୟ ଏସ୍ସି ମରାଠା କୋଟା ମରାଠା ସମ୍ପ୍ରଦାୟକୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ସଂକ୍ରାନ୍ତ ମହାରାଷ୍ଟ୍ର ସରକାରଙ୍କ ଏକ ଆଇନର ସାୟିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଆବେଦନର ଜରୁରୀକାଳୀନ ଶୁଣାଣି ପାଇଁ ବିଚାର କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ୍ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଜଣେ ଓକିଲ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି

ଏସ୍ସି ମାଲ୍ୟା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପଭି ବାଜ୍ୟାପ୍ତି ଉପରେ ସୁଗିତାଦେଶ ଲୋଡି ସେ କରିଥିବା ଆବେଦନର ଆଜି ସ୍ୱପ୍ରିମ୍କୋର୍ଟ ଶ୍ରଣାଣି କରିବେ ଶ୍ରୀ ମାଲ୍ୟା ତାଙ୍କର ପିଟିସନ୍ରେ କହିଛନ୍ତି ଅନିୟମିତତା ଅଭିଯୋଗ ଥିବା କିଙ୍ଗ୍ ଫିଶର୍ ଏୟାର୍ ଲାଇନ୍ସ ସମ୍ପତ୍ତି ବ୍ୟତୀତ ତାଙ୍କର ଅନ୍ୟ କୌଣସି ସମ୍ପତ୍ତିକୃ ବାଜ୍ୟାପ୍ତ କରାଯିବା ଉଚିତ ନୃହେଁ

ପୂର୍ବର୍ ତାଙ୍କର ସମ୍ପଭିକ୍ତ ବାଜ୍ୟାପ୍ତ କରିବାପାଇଁ ଏକ ସ୍ୱତନ୍ତ ଅଦାଲତରେ ବିଚାର ଚାଲିଥିଲା ଗତମାସରେ ଏକ ଖଣ୍ଡପୀଠ ମାଲ୍ୟାଙ୍କର ଆବେଦନକୁ ଖାରକ କରିଦେଇଥିଲେ

ଏହାପରେ କୋର୍ଟ ତାଙ୍କର ସମ୍ପଭିଗୁଡ଼ିକୁ ବାଜ୍ୟାପ୍ତ କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ

ବ୍ରିଟେନ୍ରେ ମଧ୍ୟ ତାଙ୍କର ପ୍ରତ୍ୟର୍ପଣ ମାମଲାର ବିଚାର ଚାଲିଛି ଏଲ୍ଏସ୍ ଆଜମ୍ ଖାଁ ଆପୋଲୋକି ସମାଜବାଦୀ ପାର୍ଟି ଏମ୍ପି ଆଜମ୍ ଖାଁ ବିଜେପି ଏମ୍ପି ରମାଦେବୀଙ୍କ ପ୍ରତି ଲୋକସଭାରେ ଦେଇଥିବା ମନ୍ତବ୍ୟ ପାଇଁ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି ଶ୍ରୀ ଖାଁ କହିଛନ୍ତି ବାଚସ୍ୱତିଙ୍କୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ଓ ତାଙ୍କର ମନ୍ତବ୍ୟ ପାଇଁ ବାଚସ୍କତି ଯଦି ଅପମାନିତ ମନେ କରୁଛନ୍ତି ତେବେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଲୋକସଭା ସମସ୍ତଙ୍କ ପାଇଁ ଓ ସମସ୍ତଙ୍କ ସହଯୋଗରେ ଏହା ପରିଚାଳିତ ହେଉଛି ମନ୍ତବ୍ୟ ଦେବା ସମୟରେ ସଦସ୍ୟମାନେ କେବଳ ବାଚସ୍କତିଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ଦେବାକୁ ସେ ଅନୁରୋଧ କରିଛନ୍ତି ସଭାର ମର୍ଯ୍ୟାଦା ହାନି ହେବାଭଳି କୌଣସି ଭାଷା ବ୍ୟବହାର ନ କରିବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ମାଓଇଷ୍ଟ କିଲ୍ଡ୍ ଛତିଶଗଡ଼ର ବସ୍ତର ଡିଭିଜନ୍ରେ ଘଟିଥିବା ଏକ ସଂଘର୍ଷରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ମାଓବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁପ୍ତ ସ୍ଚଳନା ମିଳିବା ପରେ କିଲ୍ଲା ରିଜର୍ଭ ଗାର୍ଡ଼ର ଏକ ଟିମ୍ ସୁକ୍ମା କିଲ୍ଲାର କୋନ୍ତା ଅଞ୍ଚଳରେ ଥିବା କଙ୍ଗଲ ମଧ୍ୟରେ ଏକ ମାଓବାଦୀ ଆଡ୍ଯାସ୍ଥଳୀ ଉପରେ ଚଢ଼ଉ କରିଥିଲେ ଘଣ୍ଟାଏରୁ ଅଧିକ ସମୟ ଧରି ଗୁଳି ବିନିମୟ ଚାଲିବା ପରେ ଦୁଇ କଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା ଘଟଣାସ୍ଥଳୀରୁ କିଛି ଅସ୍ତ୍ରଶସ୍ତ ଓ ଗ୍ରେନେଡ୍ ଲଞ୍ଚର୍ ଉଦ୍ଧାର କରାଯାଇଛି ଦୁଇ ଜଣଯାକ ମୃତ ମାଓମାଦୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି

ଗତକାଲି ତାଙ୍କର ପରଲୋକ ଘଟିଥିଲା ତାଙ୍କ ଜୁବିଲି ହିଲ୍ସ୍ ବାସଭବନରୁ ତାଙ୍କର ମରଶରୀରକୁ ଶେଷକୃତ୍ୟ ପାଇଁ ନିଆଯିବ କଂଗ୍ରେସ ରାଜ୍ୟଶାଖା କାର୍ଯ୍ୟାଳୟ ଗାନ୍ଧିଭବନଠାରେ ତାଙ୍କ ମରଶରୀରକୃ ରଖାଯାଇଛି ହଜାର ହଜାର ଲୋକ ଓ ରାଜନୈତିକ ନେତା ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଛନ୍ତି ପିଭି ନରସିଂହା ରାଓ ଘାଟ ନିକଟସ୍ଥ ଏକ ସ୍ଥାନରେ ହିନ୍ଦୁଧର୍ମର ପ୍ରଥାନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବିଏସ୍ଏଫ୍ ଡିଜି ଆଇପିଏସ୍ ଅଫିସର ଭିକେ ଜୋହରୀ ସୀମା ସ୍ୱରକ୍ଷା ବାହିନୀର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି

ରଜନୀକାନ୍ତ ମିଶ୍ରାଙ୍କଠାରୁ ସେ ବିଏସ୍ଏଫ୍ର ମହାନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କରିବେ

ସେମାନେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଲକ୍ଷ୍ୟ କରି ଆକ୍ରମଣ କରିବାକୃ ଆସିଥିଲେ କିନ୍ତୁ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଗୋଇନ୍ଦା ମୁଖ୍ୟ ଅମର୍ଚ୍ଚଲ୍ଲା ସଲେହଙ୍କୁ ଅଟ୍ଟାଳିକାର୍ ନିରାପଦରେ ବାହାରକୁ ନିଆଯାଇଥିଲା

ଜଣେ ବନ୍ଧୁକଧାରୀର ପୁଲିସ୍ ଗୁଳିରେ ମୃତ୍ୟୁ ଘଟିଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏହି ଗୁଳିଚାଳନା ଘଟଣା ବିଷୟରେ ଟ୍ୱିଟ୍ କରି ଲୋକମାନଙ୍କୁ ସତର୍କ ଓ ନିରାପଦ ରହିବାକୁ ଅନୁରୋଧ କରିଛନ୍ତି